ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାପ୍ରା ମୋତିହାରୀ ସମସ୍ତିପୁର ଏବଂ ବାଘାଠାରେ ନିର୍ବାଚନୀ ସଭାକୁ ସମ୍ବୋଧନ କରିଛନ୍ତି

ବିହାର ଇଲେକ୍ସନ୍ ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଆକି ଶେଷ ହୋଇଛି

ସେହି ଜିଲ୍ଲାଗୁଡ଼ିକ ମଧ୍ୟରେ ପାଟନା ବୈଶାଳୀ ସୀତାମାଢ଼ି ଦରଭଙ୍ଗା ଏବଂ ମଧୁବନୀ ରହିଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଛାପ୍ରା ମୋତିହାରୀ ସମସ୍ତିପୁର ଏବଂ ବାଘାଠାରେ ନିର୍ବାଚନୀ ସଭାକୁ ସମ୍ଭୋଧନ କରିଛନ୍ତି ଶ୍ରୀ ମୋଦି କରୋନା ସଂକ୍ରମଣ ପରିସ୍ଥିତିରେ ପ୍ରବାସୀ ଶ୍ରମିକ ଏବଂ ଗରିବଙ୍କ ପାଇଁ ଏନ୍ଡିଏ ସମର୍ଥିତ କେଡିୟୁ ସରକାର ନେଇଥିବା ବିଭନ୍ନ ପଦକ୍ଷେପର ବର୍ଷ୍ଣନା କରିଥିଲେ କଂଗ୍ରେସ ଏବଂ ଆର୍କେଡିକୁ ଏକ ଦୁର୍ନୀତି ତଥା ନକ୍କଲ୍ଙ୍କ ପ୍ରତି ସମବେଦନା ରଖୁଥିବା ଦଳ ବୋଲି ସେ ଆକ୍ଷେପ କରିଥିଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସମସ୍ତିପୁର ଏବଂ ବାଘାଠାରେ ଆୟୋଜିତ ସଭାରେ ପ୍ରଧାନମନ୍ତ୍ରୀଙ୍କ ସହ ଉପସ୍ଥିତ ଥିଲେ

ଲୋକ ଜନଶକ୍ତି ପାର୍ଟି ସଭାପତି ଚିରାଗ୍ ପାଶ୍ୱାନ୍ କହିଛନ୍ତି ବିକେପି ଏଲ୍ଜେପି ସରକାର ଗଠନ କଲେ 'ସତ୍ ନିି୍୍ ୟ ଯୋଜନା'ରେ ହୋଇଥିବା ଅନିୟମିତତାର ତଦନ୍ତ କରିବ

ଫର୍ମେସନ୍ ଡେ ହରିୟାଣା ପଞ୍ଜାବ ମଧ୍ୟପ୍ରଦେଶ ଛତିଶଗଡ଼ କର୍ଷ୍ଣାଟକ ଆନ୍ଧ୍ରପ୍ରଦେଶ ତାମିଲ୍ନାଡୁ କେରଳ ଆଶ୍ରାମାନ ନିକୋବର ଲାକ୍ଷାଦ୍ୱୀପ ଏବଂ ପୁଦୁଚେରୀ ଆଦି ସେମାନଙ୍କର ପ୍ରତିଷ୍ଠା ଦିବସ ପାଳନ କରୁଛନ୍ତି ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାକାର ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଟ୍ୱିଟ୍ କରି ରାଷ୍ଟ୍ରପତି ଶ୍ରୀ କୋବିନ୍ଦ କହିଛନ୍ତି ଏହିସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଜନସାଧାରଣ ଶାନ୍ତି ଏବଂ ସମୂଦ୍ଧି ଦିଗରେ କାର୍ଯ୍ୟକରି ଦେଶକୁ ଗର୍ବିତ କରିବା ସହ ଏଦିଗରେ ଉଦାହରଣ ସୃଷ୍ଟି କରିବା ଉଚିତ ଉପରାଷ୍ଟ୍ରପତି ଶ୍ରୀ ନାଇଡୁ କହିଛନ୍ତି ଏହି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଭାରତର ସଂସ୍କୃତି ଏବଂ ଭୌଗୋଳିକ ବିବିଧତା ମଧ୍ୟରେ ଐକ୍ୟ ପ୍ରତିଷ୍ଠାର ପ୍ରତୀକ ରୂପେ ପରିଚିତ ସେଠାକାର ଜନସାଧାରଣଙ୍କପାଇଁ ସେ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିନ୍ନ ଭିନ୍ନ ଟ୍ୱିଟ୍ ବାର୍ତ୍ତାରେ ଏହି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଆତ୍କନିର୍ଭର ଭାରତ ସ୍ୱପ୍ନକୁ ସାକାର କରିବା ଦିଗରେ ମଧ୍ୟପ୍ରଦେଶବାସୀଙ୍କ ଯୋଗଦାନକୁ ଶ୍ରୀ ମୋଦି ଉଚ୍ଚ ପ୍ରଶଂସା କରିଛନ୍ତି ଶ୍ରୀ ମୋଦି କହିଛନ୍ତି ଆନ୍ଧ୍ରପ୍ରଦେଶ ସର୍ବଦା କଠିନ ପରିଶ୍ରମ ଏବଂ ଆଗ୍ରହର ସହ ଅନେକ କ୍ଷେତ୍ରରେ କାର୍ଯ୍ୟ କରି ନିଜର ଶ୍ରେଷତ୍ୱ ପ୍ରତିପାଦନ କରିଛି ଛତିଶଗଡ଼ ରାଜ୍ୟବାସୀଙ୍କୁ ଶ୍ରୀ ମୋଦି ସାଂସ୍କୃତିକ ବୈଭବର କେନ୍ଦ୍ର ବୋଲି ବିବେଚନା କରି ତାଙ୍କର ପ୍ରଗତି ଓ ସମୂଦ୍ଧି କାମନା କରିଛନ୍ତି କେରଳବାସୀଙ୍କୁ ଶୁଭେଚ୍ଛା ଜଣାଇବା ଅବସରରେ ପ୍ରଧାନମନ୍ତ୍ରୀ ଦେଶର ବିକାଶରେ ସେମାନଙ୍କର ଅବଦାନ ଅତ୍କଳନୀୟ ବୋଲି କହିଛନ୍ତି ରାଜ୍ୟର ପ୍ରାକୃତିକ ପରିବେଶ ବିଶ୍ୱବ୍ୟାପୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ ବୋଲି ସେ କହିବା ସହ ସେଠାକାର ଲୋକଙ୍କର ସମ୍ବଦ୍ଧି କାମନା କରିଛନ୍ତି ଶ୍ରୀ ମୋଦି ହରିୟାଣା ଭାରତ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ବହନ କରିଛି ବୋଲି କହିଛନ୍ତି

ଆୟୁଷ କ୍ଷେତ୍ରର ଭବିଷ୍ୟତକୁ ଅଧିକ ବିକାଶ କରିବା ଦିଗରେ ଏହି ବ୍ୟୁରୋ ସହାୟକ ହେବ ବିଭିନ୍ନ ନୀତିନିୟମ ପ୍ରସ୍ତୁତ କରିବା ଏବଂ ଏ ଦିଗରେ ଅଭିବୃଦ୍ଧି ହାସଲ କରିବା ଲାଗି ଏହି ବ୍ୟୁରୋ ଆୟୁଷ ମନ୍ତ୍ରଣାଳୟକୁ ସହାୟତା କରିବ

ଏଥିପାଇଁ ଆବଶ୍ୟକ ପଡ଼ୁଥିବା ବିଶେଷଜ୍ଞ ତଥା ତାଲିମପ୍ରାପ୍ତ ମାନବ ସମ୍ପଳ ଏହି ସଂସ୍ଥା ଆୟୁଷ ମନ୍ତ୍ରଣାଳୟକୁ ଯୋଗାଇ ଦେବ

ଆରୋଗ୍ୟ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଥିବାରୁ ସଂକ୍ରମିତ ଏବଂ ଆରୋଗ୍ୟଙ୍କ ମଧ୍ୟରେ ତାରତମ୍ୟ ମଧ୍ୟ ବୃଦ୍ଧି ପାଇଛି

ଏହି ଅଞ୍ଚଳଗୁଡ଼ିକ ମଧ୍ୟରେ ଆସାମ ଓଡ଼ିଶା ବିହାର ଛତିଶଗଡ଼ ଆନ୍ଧ୍ରପ୍ରଦେଶ ରାଜସ୍ଥାନ ଏବଂ ହରିୟାଣା ରହିଛି

ବହୁ ସ୍ଥାନରେ ଗଛ ଉପୁଡ଼ିବା ସହ ଘର ଭାଙ୍ଗିଛି ମୃତାହତ ନେଇ ସବିଶେଷ ଖବର ଏପର୍ଯ୍ୟନ୍ତ ହସ୍ତଗତ ହୋଇ ନାହିଁ

ୟୁକେ ଲକ୍ଡାଉନ୍ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ ଏକମାସ ପାଇଁ ସମଗ୍ର ଦେଶକୁ ଲକ୍ଡାଉନ୍ ଘୋଷଣା କରିଛନ୍ତି

କରୋନା ମହାମାରୀ ପରିପ୍ରେକ୍ଷୀରେ ଆଗାମୀ ଖ୍ରୀଷ୍ଟମାସ୍ ସମାବେଶକୁ ଦୃଷ୍ଟିରେ ରଖି ଶ୍ରୀ କନ୍ସନ୍ ଏହି ଘୋଷଣା କରିଛନ୍ତି ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ ପାଇଁ ଦୋକାନ ବକାର ତଥା ସ୍କୁଲ୍ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲା ରହିବ ଅଣଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି ଦୋକାନ ଏହି ସମୟରେ ସମ୍ପର୍ଷ୍ଣ ବନ୍ଦ୍ ରହିବ ନିହାତି ଆବଶ୍ୟକ ନ ଥିଲେ ଘରୁ ନ ବାହାରିବାପାଇଁ ଶ୍ରୀ ଜନ୍ସନ୍ ଦେଶବାସୀଙ୍କୁ ସତର୍କ କରାଇ ଦେଇଛନ୍ତି ସୂଚନାଯୋଗ୍ୟ କରୋନାଟ୍ଟନିତ ମୃତ୍ୟୁସଂଖ୍ୟାରେ ବ୍ରିଟେନ୍ ବର୍ତ୍ତମାନ ବିଶ୍ୱର ପଞ୍ଚମ ସ୍ଥାନରେ ରହିଛି

ରେଳବାଇ ପକ୍ଷର୍ତ ଯାତ୍ରୀଙ୍କୁ ରେଳଯାତ୍ରା ସମୟରେ କୋଭିଡ୍ ନାଇଷ୍ଟିନ୍ ନିୟମାବଳି ପାଳନ କରିବାକୃ ପରାମର୍ଶ ଦେଇଛି

ଟସ୍ ଜିତି ଚେନ୍ନାଇ ପଞ୍ଜାବକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା

ଦ୍ୱିତୀୟ ମ୍ୟାଚ୍ଟି କୋଲ୍କାତା ନାଇଟ୍ ରାଇଡର୍ସ ଏବଂ ରାଜସ୍ଥାନ ରୟାଲ୍ସ୍ ମଧ୍ୟରେ ଆଉ କିଛି ସମୟ ପରେ ଆରମ୍ଭ ହେବ